ରାଜସ୍ଥାନ ଓ ତେଲଙ୍ଗାନାରେ ପ୍ରଚାର ସରଗରମ ହେବାରେ ଲାଗିଛି

ମଧ୍ୟପ୍ରଦେଶରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଶାସକ ବିକେପି ଓ ବିରୋଧି ଦଳ କଂଗ୍ରେସ ମଧ୍ୟରେ ହେବ

ମିକୋରାମ୍ରେ କଂଗ୍ରେସ ବିଜେପି ମିକୋ ନ୍ୟାସନାଲ୍ ଫ୍ରଣ୍ଟ୍ ଓ ଜୋରାମ୍ ପିପୁଲ୍ସ୍ ମୁଭ୍ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ହେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ତେଲଙ୍ଗାନାର ନିକାମାବାଦ ଓ ମହବୁବ୍ନଗରଠାରେ ଦୁଇଟି ର୍ୟାଲିରେ ଉଦ୍ବୋଧନ ଦେବେ

ମହବୁବ୍ନଗର ଜିଲ୍ଲାର ଜଡ଼ଚେର୍ଲା ନିର୍ବାଚନ ମଣ୍ଡଳିରେ ବିଜେପି ପ୍ରାର୍ଥୀଙ୍କର ମନୋନୟନ ପତ୍ର ନାକଚ ହୋଇଯାଇଛି

ରାଜସ୍ଥାନରେ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାପାଇଁ ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ବିଭିନ୍ନ ନିର୍ବାଚନ ମଣ୍ଡଳି ଗସ୍ତ କର୍ଚ୍ଚନ୍ତି

ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଜନ୍ମୁ ଡିଭିଜନ୍ରେ ସକାଳୁ ମତଦାନ ପ୍ରକ୍ରିୟା ମନ୍ତର ଥିବାର ଦେଖିବାକୁ ମିଳିଛି ପ୍ରବଳ ଥଣ୍ଡା ସତ୍ତ୍ୱେ ଲୋକମାନେ ମତଦାନ କରିବାକୁ ଧାଡ଼ିରେ ଅପେକ୍ଷା କରି ରହିଛନ୍ତି

ସୀତାରମଣ ମିଶନ୍ ରକ୍ଷା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା କ୍ଷେତ୍ରରେ ବୌଦ୍ଧିକ ସମ୍ପଭିର ଉନ୍ନତି ପାଇଁ ଆକି ନ୍ତଆଦିଲ୍ଲୀରେ ମିଶନ୍ ରକ୍ଷା ଜ୍ଞାନଶକ୍ତି ର ଶୁଭାରମ୍ଭ କରିବେ ବୈଷୟିକ ଙ୍କାନପାଇଁ ବିଦେଶୀ କମ୍ପାନୀଗୁଡ଼ିକ ଉପରୁ ନିର୍ଭରଶୀଳତା କମ୍ କରିବା ଓ ଜ୍ଞାନକୌଶଳ ହସ୍ତାନ୍ତର କମ୍ କରାଯାଇ ଆତ୍କନିର୍ଭରଶୀଳତା ବୃଦ୍ଧି କରିବା ଏହି ମିଶନ୍ର ମୂଳଲକ୍ଷ୍ୟ

ଓମ୍ ପ୍ରକାଶ ରାଓ୍ୱତ୍ଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିବେ ଶ୍ରୀ ରାଓ୍ୱତ୍ ଶନିବାର ଦିନ ଅବସର ନେଉଛନ୍ତି ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ବିଜ୍ଞପ୍ତି ଖୁବ୍ ଶୀଘ୍ର ଜାରି ହେବ ବୋଲି ସରକାରୀ ସ୍ୱତ୍ରରେ କୁହାଯାଇଛି ପୂର୍ବତନ ଅମଲାତନ୍ତ୍ର କର୍ମଚାରୀ ଶ୍ରୀ ଅରୋଡ଼ା ଗତବର୍ଷ ଅଗଷ୍ଟ ମାସରେ ନିର୍ବାଚନ କମିଶନର୍ ଭାବେ ନିଯୁକ୍ତି ପାଇଥିଲେ

ଏଚ୍ଆର୍ଡି ସ୍କୁଲ୍ସ୍ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ସରକାରୀ ନୀତି ନିୟମ ଅନୁସାରେ ସ୍କୁଲ୍ଗୁଡ଼ିକର ପାଠ୍ୟକ୍ରମ ଓ ସ୍କୁଲ୍ ବ୍ୟାଗ୍ର ଓଜନ ନିୟନ୍ତ୍ରଣ କରିବାପାଇଁ ନୀତି ପ୍ରଣୟନ ସକାଶେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟକୁ ଚିଠି ଲେଖିଛି ସେହି ନିର୍ଦ୍ଦେଶ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ହୋମ୍ ୱାର୍କ ଦିଆଯିବ ନାହିଁ

ସେମାନଙ୍କୁ ଅନ୍ୟାନ୍ୟ କିନିଷ ସାଙ୍ଗରେ ନ ଆଶିବାପାଇଁ ନିର୍ଦ୍ଦେଶ ଦେବାକ୍ କ୍ୱହାଯାଇଛି

ଆଜି ଭୋରୁ ଯବାନମାନେ ସନ୍ତାସବାଦୀମାନେ ଲୁଚିରହିଥିବା ସ୍ଥାନକୁ ଘେରାଓ କରି ଖୋକାଖୋଜି କରିବାବେଳେ ଗୁଳି ବିନିମୟ ଘଟିଥିଲା

ସେହି ଅଞ୍ଚଳରେ ଆହୁରି ଅଧିକ ସନ୍ତାସବାଦୀ ଲୁଚିରହିଥିବାର ସନ୍ଦେହ କରାଯାଉଛି ପୁଲ୍ୱାମା କିଲ୍ଲାର ତ୍ରାଲ୍ ଅଞ୍ଚଳସ୍ଥିତ ରେସିପୋରାଠାରେ ଜଣେ ସନ୍ତାସବାଦୀର ଯବାନମାନଙ୍କ ଗୁଳିରେ ମୃତ୍ୟୁ ଘଟିଛି ଗୁଳିଚାଳନାରେ ଦୁଇଜଣ ସିଆର୍ପିଏଫ୍ ଯବାନ ଆହତ ହୋଇଛନ୍ତି

ବିରୋଧି ଦଳ ଆର୍ଜେଡି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କର ତୀବ୍ର ସମାଲୋଚନା କରିଛି କେଡିୟୁ ବିକେପି ସହ ହାତ ମିଳାଇବା ପରଠାରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଆର୍ଜେଡି ଅଭିଯୋଗ କରିଛି ବିଧାନସଭାର କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିବାକୁ ବାଚସ୍କତି ବିଜୟ କୁମାର ଚୌଧୁରୀଙ୍କ ଉପରେ ଚାପ ପକାଇଥିଲେ ଏହା ଉପରେ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିବାପାଇଁ ସେ ଦାବି କରିଥିଲେ ବାଚସ୍କତି ତାଙ୍କର ଦାବିକୃ ପ୍ରତ୍ୟାଖ୍ୟାନ କରି ପ୍ରଶୁକାଳକୃ ଚାଲିବାକୁ ଦେବାପାଇଁ ସହଯୋଗ କରିବାକୁ ବିରୋଧି ଦଳ ସଦସ୍ୟମାନଙ୍କୁ ଅନ୍ତରୋଧ କରିଥିଲେ

ଚଳଚ୍ଚିତ୍ର ଅଭିନେତା ଶାହାରୁଖ୍ ଖାଁ ମାଧୁରୀ ଦୀକ୍ଷିତ୍ ଓ ସଙ୍ଗୀତକାର ଏଆର୍ ରହମାନ୍ ଉଦ୍ଘାଟନୀ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ପ୍ରତିଯୋଗିତା ଆସନ୍ତାକାଲିଠାରୁ ଆରମ୍ଭ ହେବ

ପୁଲ୍ ସି'ରେ ଭାରତ ବେଲ୍ଜିୟମ୍ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ସହ ପ୍ରତିଯୋଗିତା କରୁଥିବାବେଳେ ଦୁଇଥର ଚାମ୍ପିୟନ୍ ଅଷ୍ଟ୍ରେଲିୟା ଗ୍ରପ୍ ବି'ରେ ରହିଥିଲାବେଳେ ପାକିସ୍ତାନ ପୁଲ୍ ଡି'ରେ ରହିଛି